ଏହି ସମୟରେ ରାଜ୍ୟରେ ଆଇନର ଶାସନ ଚାଲିଛି ବୋଲି ଶ୍ରୀ ମିଶ୍ର କହିଥିଲେ

ବିଜେପି ସଭ୍ୟମାନେ ଏହାକୁ ସମର୍ଥନ କରି ଗୃହରେ ନାରାବାଜି କରିଥିଲେ

ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି କିଲ୍ଲ ମୁଖ୍ୟ ଚିକିହାଳୟରେ

ଏହା ଦ୍ୱାରା ସେମାନେ ସ୍ୱାବଲମ୍ୟୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ ସାଜିଛନ୍ତି ମହିଳା ମାଓବାଦୀରୁ ମହିଳା ସଫେଇ କର୍ମଚାରୀ ପାଲଟିଥିବା ସେହି ଦୁଇଜଣ ହେଲେ ଜିଲ୍ଲାର ମାଳତୀ କାବାସୀ ଓ ଦେବୀ ମାଢି

ତେବେ ଏହି ଡେମୋ ବସ୍ ରାଜଧାନୀର ବିଭିନୁ ରାସ୍ତାରେ ଚଳାଯାଇଛି

ଇନ୍ଧନ ଚାଳିତ ବସ୍ ଓ ପ୍ରଦୃଷଣରୁ ମୁକ୍ତି ସାଙ୍ଗକୁ ଦୁର୍ଘଟଣା ଉପରେ ନିୟନ୍ତଶ କରିବା ପାଇଁ ଏହି ବସ୍ ଚଳାଯିବା ନେଇ ନିଷ୍ବତ୍ତି ହୋଇଥିଲା

ଆକି ଶ୍ରୀଜୀଉମାନଙ୍କୁ ଶ୍ରାଦ୍ଧବେଶରେ ସଜିତ କରାଯାଉଛି